ଏହାକୁ କେନ୍ଦ ସ୍ୱରାଷ୍ଟ୍ର ମନ୍ତଶାଳୟ ବିଚାର କରିବେ

କ୍ଲାସ୍ କରିବା ନେଇ ଗୁରୁତ୍ ଦେବାପାଇଁ କୁହାଯାଇଛି

ଏହାଦ୍ୱାରା ପଡ଼ାରେ ଦୁର୍ବଳ ଓ କମ୍ ଉପସ୍ତାନ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ କରିବେ ବୋଲି ମନ୍ତୀ କହିଛନ୍ତି ମହୋହବ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରଠାରେ ଆୟୋଜିତ ସୁବର୍ଶ୍ୱ ବେଳାଭ୍ରମି ମହୋହବ ଗତକାଲି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି

ଚାଦିପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ମନୋରଞ୍ଞନ ପାଇଁ ଆବଶ୍ୟକ ବ୍ୟବସ୍ରା ଗ୍ରହଶ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ପୂର୍ବତନ ବିଧାୟକ ତଥା ମହୋହବ କମିଟିର ସଭାପତି ଜୀବନ ପ୍ରଦୀପ ଦାସ ଏହି ଉହବରେ ଅଧ୍ଧକ୍ଷତା କରିଥିଲେ

ମାନବ କଲ୍ୟାଶ ହି ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା

ପାଣିପାଗ ସାରା ରାଜ୍ୟରେ ଶୀତର ପ୍ରକୋପ ଇତିମଧ୍ଧରେ ବୃଦ୍ଧି ପାଇଛି

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିର ବିଭିନ୍ନ ଅଅଳରେ ତୁଷାରପାତ ଦେଖବାକୁ ମିଳିଛି ଦାରିଙ୍ଗିବାଡ଼ି ସମେତ ଗ୍ରୀନ୍ବାଡ଼ି ସିମନବାଡ଼ି ପର୍ଉମାହା ଓ କିଲାବାଡ଼ି ସମେତ ଅନେକ ଆଦିବାସୀ ଉପାନ୍ତ ଅଞଳରେ ତୁଷାରପାତ ହୋଇଛି